ଏହା ବ୍ୟତୀତ ଡାକ୍ତରଖାନା ପରିସରରେ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ତଥା ଟ୍ରାନ୍ଜିଟ୍ ହୋମ ନିର୍ମାଣ କରାଯିବ

ତେବେ ଶିକ୍ଷାନୁଷାନ ହସିଟାଲ ଓ ବ୍ୟାଙ୍କଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଥିଲା ଏବେ ଯାନବାହନ ଚଳାଚଳ ସ୍ୱାଭାବିକ ଥିବା ଜଣାପଡିଛି ବିଜେପି ନେତା ଓ କର୍ମୀମାନେ ଏହି ବନ୍ଦରେ ସାମିଲ ହୋଇ ନିଲମ୍ସନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି

ତେବେ ପ୍ରସବ ବେଳେ ତାଙ୍କ ଚିକିହା ପାଇଁ କେହି ଡାକ୍ତର କିମ୍ବା ନର୍ସ ଆସି ନ ଥିବା ଅଭିଯୋଗ ହୋଇଛି

ଏହାର ପ୍ରତିବାଦ ସ୍ୱରୂପ ଆସନ୍ତାକାଲିଠାରୁ ହାଇକୋର୍ଟର ସମସ୍ତ କୋର୍ଟ ବର୍ଜନ କରିବାକୁ ନିଷ୍ବଉି ନିଆଯାଇଛି ଆଜି ହାଇକୋର୍ଟ ବାରର ଅନୁଷ୍ଟିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ଟଉି ନିଆଯାଇଛି

ଭାରତରେ ଜନ୍କିତ ଅଭିଜିତ୍ ବାନାର୍ଜୀ ଆମେରିକାର ନାଗରିକ ଅଟନ୍ତି ବର୍ଭମାନ ସେ ଆମେରିକାର ମିଟ୍ସ୍ ଇନ୍ଷି ଟେକ୍ନୋଲୋଜିରେ ଅର୍ଥନୀତିରେ ପ୍ରଫେସରଭାବେ କାର୍ଯ୍ୟ କରୁଛନ୍ତି

କଂଗ୍ରେସ ଦଳ ମଧ ନିଜର ବରିଷ ନେତାଙ୍କ ସାଙ୍ଗରେ ନେଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବାକୁ ଉଦ୍ୟମ ଚଳାଇଛି ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାଯ୍ୟ ଆଗେଇ ଚାଲିଛି

ଆହତଙ୍କୁ ସେ ନିଜ ଗାଡିରେ ଠିକ୍ ସମୟରେ ମେଡିକାଲ ପହଞାଇ ସେମାନଙ୍କ ଜୀବନ ବଞାଇଛନ୍ତି

ଏହି ସମୟରେ ବେଗୁନିଆ ଜାତୀୟ ରାକପଥ ଠାରେ ଏକ ଅଜଣା ଗାଡି ବାପଝିଅଙ୍କୁ ଧକୁା ଦେଇଥିଲା

ଫଳରେ ଘଟଣା ସ୍ଥୁଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲେ

ଏହାକୁ ନେଇ ଗାଁରେ ଉଉେଜନାମୂଳକ ପରିସ୍ଥିତି ସୂଷ୍ଟି ହୋଇଛି